ଭାରତ ସରକାର ଏହାର ସହ ପୂଷ୍ଣପୋଷକ ରହିଛନ୍ତି

ଗଭ୍ ସିଏସ୍ଆର୍ ଉଦ୍ୟୋଗ ସାମାଜିକ ଦାୟିତ୍ୱବୋଧତା ପାର୍ଷିକୁ କୋବିଡ୍ର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ସୃଷ୍ଟି ଦିଗରେ ଖର୍ଚ୍ଚ କରାଯିବା କମ୍ପାନୀ ଆଇନ୍ ଅନୁସାରେ ବୈଧ ବୋଲି ସରକାର ସ୍ୱଷ୍ଟିକରଣ ଦେଇଛନ୍ତି ଉଦ୍ୟୋଗ ସାମାଜିକ ଦାୟିତ୍ୱବୋଧତା କାର୍ଯ୍ୟକଳାପ ଅଧୀନରେ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ କାରଖାନା ସ୍ଥାପନ ଷ୍ଟୋରେଜ୍ ପ୍ଲାଣ୍ଟ ସ୍ଥାପନ ଅକ୍ସିଜେନ୍ କନ୍ସେଣ୍ଟ୍ରେଟର ଉତ୍ପାଦନ ଓ ଯୋଗାଣ ବେଷ୍ଟିଲେଟର ଯୋଗାଣ ସିଲିଣ୍ଡର ଯୋଗାଣ ଏବଂ ଅନ୍ୟାନ୍ୟ ଚିକିତ୍ସା ଯନ୍ତ୍ରପାତିର ଉତ୍ପାଦନ ଓ ଯୋଗାଣ ପ୍ରଭୃତି ଆସୁଛି ଉଦ୍ୟୋଗ ବ୍ୟାପାର ମନ୍ତ୍ରଣାଳୟ ଏକ ବିଞ୍ଜପ୍ତି ଜାରି କରି କମ୍ପାନୀ ଆଇନ୍ର ଉଲ୍ଲ୍ଖେଖ କରିବା ସହ ଏହା ଅଧୀନରେ ନିର୍ଦ୍ଦିଷ୍ଟ ଗବେଷଣା ଓ ବିକାଶ ପ୍ରକଳ୍ପ ଗୁଡ଼ିକ ପାଇଁ ଅନୁମୋଦନ କରାଯାଇଥିବାର ଉଲ୍ଲେଖ କରିଛି ଉଦ୍ୟୋଗ ସାମାଜିକ ଦାୟିତ୍ୱବୋଧତା ଅଧୀନରେ ମଧ୍ୟ ସରକାରୀ ପାଷ୍ଠିରେ ପରିଚାଳିତ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ଓ କିଛି ନିର୍ଦ୍ଦିଷ୍ଟ ସଂଗଠନକୁ ଗବେଷଣା ପାଇଁ ଅନୁଦାନ ଦିଆଯିବା ବିଷୟ ଆସୁଛି

ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ଉତ୍ତରପ୍ରଦେଶ ଦିଲ୍ଲୀ ଚଣ୍ଡିଗଡ଼ ଗୁଜରାତ ଝାଡ଼ଖଣ୍ଡ ଓ ଲଦାଖ ରହିଛି

ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର କର୍ଣ୍ଣାଟକ କେରଳ ଉତ୍ତରପ୍ରଦେଶ ରାଜସ୍ଥାନ ଆନ୍ଧ୍ରପ୍ରଦେଶ ଗୁଜରାତ ତାମିଲନାଡ଼ୁ ଛତିଶଗଡ଼ ପଶ୍ଚିମବଙ୍ଗ ବିହାର ଓ ହରିଆନା ରହିଛି

ସେ କହିଛନ୍ତି ମହାରାଷ୍ଟ୍ର କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ ଦିଲ୍ଲୀ ଓ ହରିଆନାରେ କୋବିଡ୍ ମୃତ୍ୟୁ ସଂଖ୍ୟା ଅଧିକ ରହିଛି

ସେ କହିଛନ୍ତି ଆଗାମୀ ସପ୍ତାହ ଗୁଡ଼ିକରେ ଆହୁରି ଅଧିକ ପରିମାଣର ଔଷଧ ରାଜ୍ୟ ଗୁଡ଼ିକୁ ଯୋଗାଇ ଦିଆଯିବ କୋବିଡ୍ର ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ଔଷଧ ଗୁଡ଼ିକର ମହକ୍ରୁଦ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକରେ ସେ ଅଧ୍ୟକ୍ଷତା କରିଛନ୍ତି

ସେ କହିଛନ୍ତି ଔଷଧର ଉତ୍ପାଦନ ବୃଦ୍ଧି ପାଇଥିବାରୁ ଦେଶୀୟ ଇଞ୍ଜକସନ୍ ଚାହିଦାର ପୂରଣ ହୋଇପାରିବ ଅନ୍ୟ ଅତ୍ୟାବଶ୍ୟକ ଔଷଧ ଗୁଡ଼ିକର ଯୋଗାଣ ଉପରେ ତଦାରଖ ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଭାରତୀୟ ଔଷଧ କଣ୍ଟ୍ରୋଲର ଜେନେରାଲ୍ ଡକ୍ଟର ସୋମାନି କହିଛନ୍ତି ବଜାରରେ କେତେ ପରିମାଣର ଔଷଧ ରହିଛି ତାହା ଜାଣିବା ପାଇଁ ଏକ ସର୍ବେକ୍ଷଣ କରାଯାଉଛି ପ୍ରାର୍ୟିକ ତଥ୍ୟ ଅନୁସାରେ ବଜାରରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହକୁଦ ଥିବାର ସ୍ତଚନା ମିଳିଛି ବଜାରରେ ଔଷଧ ମହଜୁଦ୍ ସ୍ଥିତି ସଂକ୍ରାନ୍ତରେ ଔଷଧ ବିଭାଗ ଓ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଲଗାତର ଭାବେ ନଜର ରଖିବେ କଳାବଜାରି ଓ ବେଆଇନ୍ ମହଜୁଦ ଉପରେ ସେ କହିଛନ୍ତି ଏହା ଉପରେ ତଦାରଖ ପାଇଁ ରାଜ୍ୟ ଔଷଧ ନିୟନ୍ତ୍ରଣକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେଉଁମାନେ ଔଷଧର କଳାବଜାରୀ ଓ ବେଆଇନ୍ ମହକୁଦ୍ କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କୋବିଡ୍ ଭ୍ୟାକ୍ସିନ୍ ସେପ୍ଟି ତାମିଲନାଡୁର ମାଡ୍ରାସ୍ ମେଡିକାଲ୍ ଓ ରାଜୀବ ଗାନ୍ଧି ସରକାରୀ ଜେନେରାଲ୍ ହସ୍କିଟାଲ୍ ଡିନ୍ ଡକୁର ଥେରାନି ରାଜନ କହିଛନ୍ତି ରାଜ୍ୟର ଏହି ସର୍ବବୃହତ ହସ୍କିଟାଲରେ କୋବିଡ୍ ପ୍ରତିଷେଧକ ନେଇଥିବା କୌଣସି ବ୍ୟକ୍ତିଙ୍କଠାରେ କୌଣସି ପ୍ରକାରର ଖରାପ ପାର୍ଶ୍ୱ ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତକାରରେ ଡକୁର ଥେରାନି ରାଜନ କହିଛନ୍ତି କୋବିଡ୍ ପାଇଁ ବ୍ୟବହୂତ ପ୍ରତିଷେଧକ ଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଲୋକମାନଙ୍କ ଜୀବନରକ୍ଷା ପାଇଁ ବେଶ୍ ନିର୍ଭରଶୀଳ ଲୋକମାନେ ଦୁଇଟିଯାକ ପ୍ରତିଷେଧକ ଡୋଜ୍ ନେବା ସମୟରେ ଗୋଟିଏ ପ୍ରକାରର ପ୍ରତିଷେଧକ ବ୍ୟବହାର କରିବା ଉଚିତ୍

ସେହି ତରଳୀକୃତ ମେଡିକାଲ ଅକ୍ସିଜେନ୍ ଗୁଡ଼ିକୁ ବାହାରିନ୍ ସରକାର ଦାନ କରିଛନ୍ତି ଏକ ଟ୍ପିଟ୍ ବାର୍ତ୍ତାରେ ଶ୍ରୀ ମାଣ୍ଡବୀୟ କହିଛନ୍ତି ନ୍ୟୁ ମାଙ୍ଗାଲୋର ବନ୍ଦର କର୍ତ୍ତୃପକ୍ଷ ଅକ୍ସିଜେନ୍ କଣ୍ଟେନର ଗୁଡ଼ିକୁ ଅଗ୍ରାଧିକାର ଭିଭିରେ ଅନ୍ୟତ୍ର ପଠାଉଛନ୍ତି

ଜୟଶଙ୍କର କୋବିଡ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବିଟେନ୍ରେ ତାଙ୍କର ସମସ୍ତ ସାକ୍ଷାତ କାର୍ଯ୍ୟକ୍ରମ ଅନ୍ଲାଇନ୍ ମାଧ୍ୟମରେ କରିବା ପାଇଁ ନିଷ୍ପଭି ନେଇଛନ୍ତି ସେ କୋବିଡ୍ ସଂକ୍ରମିତମାନଙ୍କ ସଂସ୍ୱର୍ଶରେ ଆସିଥିବାର ସନ୍ଦେହ କରିବାରୁ ଏଭଳି ନିଷ୍ପଭି ନେଇଛନ୍ତି

କୋବିଡ୍ ପ୍ରତି ସାବଧାନତା ଏବଂ ଅନ୍ୟମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେ ଏଭଳି ନିଷ୍ପତ୍ତି ନେଇଥିବାର ଶ୍ରୀ ଜୟଶଙ୍କର ଜଣାଇଛନ୍ତି

ସଂକ୍ରମଣ ମାତ୍ରା ଟିକିଏ ଅଧିକେ ହେଲେ ଷ୍ଟେରୋଇଡ୍ ନିଆଯିବା ଉଚିତ୍ ଡକୁର ଗୁଲେରିଆ କହିଛନ୍ତି ସଂକ୍ରମଣର ପ୍ରାର୍ୟିକ ଦିନଗୁଡ଼ିକରେ ଷ୍ଟେରୋଇଡ୍ ନେଲେ ଏହା ଭୂତାଣୁକୁ ଅଧିକ ସକ୍ରିୟ କରିଦେଇପାରେ ସେ ପୁଣି କହିଛନ୍ତି ଅତି ଅଞ୍ଚ କୋବିଡ୍ ସଂକ୍ରମଣ ସମୟରେ ଅଧିକ ମାତ୍ରାରେ ଷ୍ଟେରୋଇଡ୍ ନେଲେ ଏହା ଶରୀରରେ ଭୂତାଣୁ କନିତ ନିମୋନିଆର କାରଣ ହୋଇପାରେ